ସେମାନଙ୍କ ମୃତଦେହକୁ ଭାରତ ଫେରାଇ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଭାରତୀୟ ଦୂତାବାସକୁ ନିର୍ଦ୍ଦେଶ ଦିଆଯାଇଛି

କଂଗ୍ରେସ ଜାଣିଶୁଣି ସଂସଦ କାର୍ଯ୍ୟଧାରାରେ ବାଧା ସୃଷ୍ଟି କରୁଛି ବୋଲି ଅଭିଯୋଗ କରାଯାଇଛି

ଶ୍ରୀମତୀ ସ୍ୱରାଜ ନିଜ ଆଡୁ ବକ୍ତବ୍ୟ ରଖି କହିଛନ୍ତି ଯେ ମୃତ ଭାରତୀୟଙ୍କ ଦେହାବଶେଷକୁ ଫେରାଇ ଆଶିବା ପାଇଁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ଇରାକ ଯିବେ ମୃତଦେହ ନେଇ ଆସିବାକୁ ଥିବା ବିମାନ ପ୍ରଥମେ ଅମୃତସର ଏହାପରେ ପାଟନା ଏବଂ ଶେଷରେ କୋଲକାତା ଯିବ

ଭାରତୀୟ ଅଧିକାରୀମାନେ ଇରାକ୍ ପ୍ରତିପକ୍ଷଙ୍କ ମୃତଦେହଗୁଡିକ ଖୋଟ୍ଟି ବାହାର କରିବା ପାଇଁ ଅନୁରୋଧ କରିଥିଲେ

ଏକ ଟୁଇଟ୍ େଶ୍ରୀ ମୋଦୀ କହିଛନ୍ତି ଯେ ଦେଶ ଶୋକସନ୍ତପ୍ତ ପରିବାରଙ୍କ ସହିତ ଏକାଠି ହୋଇ ଛିଡା ହୋଇଛି ଏବଂ ମୋସୁଲରେ ହତ୍ୟା କରାଯାଇଥିବା ଭାରତୀୟଙ୍କୁ ସମ୍ମାନ ପ୍ରଦାନ କରୁଛନ୍ତି ସେ କହିଛନ୍ତି ନିଜର ଭାଇଭଉଣୀମାନଙ୍କୁ ବିଦେଶରେ ସୁନିଶ୍ଚିତ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି ସେ କହିଛନ୍ତି ବିଦେଶ ମନ୍ତ୍ରଣାଳୟ ବିଶେଷକରି ବିଦୈଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ମୋସୁଲ ଆକ୍ରମଣ ସମୟରେ ସେଠାର ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାରେ କୌଣସି ଅବହେଳା କରି ନ ଥିଲେ

ଲୋକସଭାର କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଟିଆରଏସ ଏବଂ ଏଆଇଏଡିଏମ୍କେର ସଦସ୍ୟ ମାନେ ଗୃହର ମଧ୍ୟ ଭାଗକୁ ଆସି ସେମାନଙ୍କର ଦାବି ସପକ୍ଷରେ ସ୍କୋଗାନମାନ ଦେଇଥିଲେ ହଟ୍ଟଗୋଳ ଲାଗି ରହିବାରୁ ବାଚସ୍କତି ସୁମିତ୍ରା ମହାଜନ ଗୃହକୁ ମୁଲତବୀ ଘୋଷଣା କରିଥିଲେ ପ୍ରଥମ ମୁଲତବୀ ପରେ ଯେତେବେଳେ ପୁଣି ଗୃହର କାର୍ଯ୍ୟକ୍ରମ ଆରମ୍ଭ ହେଲା ସଦସ୍ୟମାନେ ବାଚସ୍କତିଙ୍କ କଥାକୁ ଅମାନ୍ୟ କରିଥିଲେ ପରେ ସେ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ

ତାଙ୍କର ବକ୍ତବ୍ୟ ପରେ ଏଆଇଏଡିଏମକେ ଟିଡିପି ଏବଂ ଅନ୍ୟ ସଦସ୍ୟ ମାନେ ଗୃହର ମଧ୍ୟ ଭାଗକୁ ଆସି ସ୍କୋଗାନ ଦେଇଥିଲେ ଯାହାଫଳରେ ଗୃହର ଅଧ୍ୟକ୍ଷ ଏମଭେଙ୍କୟାନାଇଡୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ

ସଂସଦ ବାହାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ କୁମାର କହିଛନ୍ତି ଯେ ସରକାର ସମସ୍ତ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବା ପାଇଁ ରାଜି ଅଛନ୍ତି

ଅନ୍ୟପକ୍ଷରେ ବିରୋଧୀଦଳ ନେତା ଗୁଲାମନବୀ ଆଜାଦ୍ କହିଛନ୍ତି ଯେ ଅଚଳାବସ୍ଥା ଦୂର କରିବା ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି

ଉତ୍ତର କାଶ୍ମୀରର କୁପଓ୍ୱାଡା ଜିଲ୍ଲାର ହାଇହାମ୍ ହେଲମତ୍ ପୁରା ଅଞ୍ଚଳରେ ଗୁଳି ବିନିମୟରେ ଏହି ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ପାଶୱାନ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସଓ୍ୱାନ କହିଛନ୍ତି ଯେ ଏନଡିଏ ମେଣ୍ଟ ସହିତ ତାଙ୍କର ସମ୍ପର୍କ ଅତ୍ତୁଟ ରହିଛି ଏବଂ ରହିଥିବ ଏନଡିଏରୁ ଓହରିଯିବା ନେଇ କେତେକ ରିପୋର୍ଟକୁ ସେ ଖଣ୍ଡନ କରିବା ସହିତ ଏହା ଅବିଶ୍ୱାସ ଯୋଗ୍ୟ ବୋଲି କହିଛନ୍ତି

ଆକି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଶ୍ରୀ ଅହିର କହିଛନ୍ତି ଯେ ଆଫସ୍

ପିଏମ ଜିନ ପିଙ୍ଗ ସିକିନ ପିଙ୍ଗ୍ ଚୀନ ରାଷ୍ଟ୍ରପତିଭାବେ ପୁନନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ଏକ ଟେଲିଫୋନ ବାର୍ତ୍ତାଳାପରେ ଦୁଇ ପ୍ରମୁଖ ଶକ୍ତି ଦ୍ରତଗତିରେ ପ୍ରଗତି ହାସଲ କରୁଛନ୍ତି ବୋଲି ଉଭୟ ନେତା ସହମତ ହୋଇଛନ୍ତି ଏକବିଂଶ ଶତାବ୍ଦୀକୁ ଏସିଆର ଶତାବ୍ଦୀ ବୋଲି କୁହାଯାଉଥିବାବେଳେ ଭାରତ ଚୀନର ସମ୍ପର୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ଅନୁଭବ କରିଛନ୍ତି ଏହି ଦୁଇ ନେତା ପାରସ୍କରିକ ପ୍ରାଦେଶିକ ଏବଂ ଅର୍ନ୍ତଜାତିକ ସହଯୋଗ ପାଇଁ ଘନିଷତାର ସହ କାର୍ଯ୍ୟ କରିବେ ବୋଲି ସହମତ ହୋଇଛନ୍ତି

ରେଳବାଇ ଅଧିନିୟମ ବମ୍ବେ ପୁଲିସ ଆଇନ ଏବଂ ଆଇପିସିର ବିଭିନ୍ନ ଧାରାରେ ସରକାରୀ କର୍ମଚାରୀଙ୍କୁ ଅପମାନିତ କରିବା ଓ ହତ୍ୟା ଉଦ୍ୟମ ଆଦିକୁ ନେଇ ମାମଲା ରୁଜୁ କରାଯାଇଛି

ୟୁଏସ ଲେଜିସ୍ଲେଶନ କଲ ସେଣ୍ଟରଗୁଡିକରେ ନିଯୁକ୍ତିକୁ ସୁରକ୍ଷିତ କରିବା ପାଇଁ ଆମେରିକା କଂଗ୍ରେସରେ ଏକ ବିଧେୟକ ଆଗତ କରାଯାଇଛି ଏହି ବିଲ୍ରେ ଦରିଆପାରି କଲ୍ ସେଷ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନିଜ ଉପଭୋକ୍ତାମାନଙ୍କର କଲ୍ କେଉଁସ୍ଥାନରୁ ଯାଉଛି ତାହାକୁ ଯୁକ୍ତରାଷ୍ଟ୍ର ଆମେରିକା ସର୍ଭିସ୍ ଏଜେଣ୍ଟ ମାଧ୍ୟମରେ ସ୍ଥାନାନ୍ତରିତ କରିବାର ଆବଶ୍ୟକତା ରହିଛି

ଏହି ବିଧେୟକରେ କମ୍ପାନୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବା ସହିତ କଲ୍ସେକ୍ଟର ନିଯୁକ୍ତି ପାଇଁ ବାହାରୁ କର୍ମଚାରୀଙ୍କୁ ନ ଆଣିବା ପାଇଁ ପ୍ରସ୍ତାବ ରହିଛି ଏକ ଅଧ୍ୟୟନ ଅନୁସାରେ ଭାରତ ଏବଂ ଫିଲିପାଇନ୍ର ସର୍ବାଧିକ ଯୋଗାଯୋଗା ଓ ମିଡିଆ କର୍ମଚାରୀ ଆମେରିକାର କଲସେଣ୍ଟର ଗୁଡିକରେ କାର୍ଯ୍ୟ କର୍ଚ୍ଚନ୍ତି ଓଡ଼ିଶା ଆସେମ୍ ରାଜ୍ୟପାଳ ଏସ୍ସି ଜମୀରଙ୍କ ଅଭିଭାଷଣ ସହିତ ଆଜି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି ତାଙ୍କର ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି ପୌରାଞ୍ଚଳ ଏବଂ ବିଞ୍ଜପିତ ଅଞ୍ଚଳ ପରିଷଦ ଅଞ୍ଚଳର ଝୁମ୍ପୁଡ଼ିରେ ରହୁଥିବା ଗରିବଙ୍କ ପାଇଁ କମି ଅଧିକାର ପ୍ରଦାନ ଭଳି ଏକ ଐତିହାସିକ ନିଷ୍ପଭି ରାଜ୍ୟ ସରକାର ଗ୍ରହଣ କରିଛନ୍ତି ଏକ ଅନନ୍ୟ ନାଗରିକ ସଂଯୋଗୀକରଣ ଯୋଜନା ମୋ ସ୍କୁଲ୍ ପଦକ୍ଷେପ ମାଧ୍ୟମରେ ଅଧ୍ୟାପକ ସଫଘ ବ୍ୟକ୍ତିବିଶେଷ ଏବଂ ସଂଗଠନ ଆଦି ସେମାନଙ୍କର ବିଦ୍ୟାଳୟକୁ କିଛି ଯୋଗଦାନର ଏକ ମଞ୍ଚ ସୃଷ୍ଟି କରିବା ଦିଗରେ ସରକାର ପ୍ରୟାସ ଆରମ୍ଭ କରିଛନ୍ତି